ଏହି କାର୍ଯ୍ୟକ୍ରମକ୍ ପୂର୍ବତଟ ରେଳବାଇ ଜେନେରାଲ୍ ମ୍ୟାନେକର ଉମେଶ ସିଂ ଉଦ୍ଘାଟନ କରି ସ୍ୱ ନିମିତ୍ତ ଶ୍ରମଦାନ ପଥପ୍ରାନ୍ତ ନାଟକ ସଚେତନତା ସୃଷ୍କି ଆଦି ଉପରେ ସହଯୋଗ କରିବା ପାଇଁ କର୍ମଚାରୀ ଓ ଜନସାଧାରଶଙ୍କୁ ଆହ୍ବାନ କରିଛନ୍ତି

ଏହି ମାମଲାର ତଦନ୍ତ କର୍ଥିବା ଜଷିସ ରଘୁବୀର ଦାସ କମିଶନ ଏହି ନୋଟିସ ଜାରି କରିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ କାଳୀ କୁମାର ରଥ ଏବଂ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ହାଜର ହେବା ପାଇଁ ନୋଟିସରେ କୁହାଯାଇଛି

ଦାମୋଦର ରାଉତଙ୍ଙୁ ଦଳରୁ ବହିଷ୍କାର କରିବା ପାଇଁ ତଥା ତାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ତରରେ ଅଭିଯୋଗ ଉଠାଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଆଜି ଜଗତସିଂହପୁର ବିଜେଡ଼ି ଜିଲ୍ଲ ସଭାପତି ଭାବେ ଅବସ୍ସାପିତ କରାଯାଇଛି

ଏଥିସହିତ ବିଭିନ୍ନ କିଲ୍ଲାରେ କିଲ୍ଲାସଭାପତି ଏବଂ କର୍ମକର୍ତ୍ତାଙ୍କର ଅଦଳବଦଳ କରାଯାଇଛି

ଅତିଶୀଘ୍ର ପୋଲିଓ ଭେକ୍ବିନ ଜିଲ୍ଲାକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି

ଏହାକୁ ନେଇ ସ୍ସାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ ହୋଇଛି

ମୃତ ଛାତ୍ରର ଶବ ବ୍ୟବଛେଦ ହୋଇଛି

ଆହତମାନଙ୍କୁ ଖୋର୍ବ୍ଧା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଛି